ଛତିଶଗଡ଼ ପୋଲିଂ ଛତିଶଗଡ଼ର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆକି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି

ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି

ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳିରେ ଭୋଟର୍ମାନେ ବହୁ ସଂଖ୍ୟାରେ ଆସି ମତଦାନ କରିଛନ୍ତି ବିଶେଷକରି ମହିଳା ଓ ଯୁବ ଭୋଟର୍ମାନେ ଅଧିକ ସଂଖ୍ୟାରେ ଆସି ମତଦାନ କରିଥିବାର ଜଣାପଡ଼ିଛି

ଇତି ମଧ୍ୟରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆକି ଭୋପାଳଠାରେ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି ମିକୋରାମ୍ରେ ବିକେପି ସଭାପତି ଅମିତ୍ ଶାହା ଓ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ନିର୍ବାଚନ ପ୍ରଚାର ଚଳେଇଛନ୍ତି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ମଧ୍ୟ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଛି ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ଗୁରୁବାର ରହିଛି

ମଧ୍ୟପ୍ରଦେଶ ଓ ମିଜୋରାମ୍ରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି ରାଜନୈତିକ ଦଳର ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ କରିବାପାଇଁ ଯଥାସ୍ୟବ ଉଦ୍ୟମ ଚଳାଇଛନ୍ତି ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାବୁଆଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

ଶ୍ରୀ ମୋଦି କହିଛନ୍ତି ପିଲାମାନଙ୍କୁ ଶିକ୍ଷା ଯୁବକମାନଙ୍କୁ ନିଯୁକ୍ତି କୃଷକମାନଙ୍କୁ ଜଳସେଚନ ଓ ବୟୋଜ୍ୟେଷ୍ଠମାନଙ୍କୁ ଔଷଧ ଯୋଗାଇବା ତାଙ୍କ ସରକାରର ମନ୍ତ ପ୍ରଧାନମନ୍ତୀ କହିଛନ୍ତି ମୁଦ୍ରା ଯୋଜନା ଦେଶର ଯୁବକମାନଙ୍କୁ କ୍ଷମତାପନ୍ନ କରିବା ସହ ସେମାନଙ୍କ ମନରେ ସାହସ ଆଣି ନ୍ତ୍ରଆ ଆଶା ସଞ୍ଚାର କରିଛି

ଜନ୍ମ ଡିଭିଜନ୍ରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ

ବହୁ ସଂଖ୍ୟାରେ ମତଦାତା ଆସି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ

ଇତିମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି ଓ ଆଜି ରାତି ସୁଦ୍ଧା ଫଳାଫଳ ଜଣାପଡ଼ିବାର ଆଶା କରାଯାଉଛି

କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଆଜି କୋର୍ଟରେ ସେମାନଙ୍କ ଦଣ୍ଡ ଘୋଷଣା କରାଯାଇଥିଲା ଅଭିଯ୍ରକ୍ତମାନେ ଯାଉଥିବାବେଳେ କୋର୍ଟ ପରିସରରେ ପ୍ରବଳ ଗଶ୍ତଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ଏଥିପାଇଁ ଅଦାଲତ ପରିସର ବାହାରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଦୁଇ ଜଣଯାକ ଅଭିଯୁକ୍ତ ବ୍ୟକ୍ତି ହରଦେବ ସିଂ ଓ ଅବତାର୍ ସିଂଙ୍କ ହତ୍ୟା କରିଥିବାର ଦୋଷୀ ସାବ୍ୟସ୍ତ ହୋଇଥିଲେ ହର୍ଦେବ ସିଂଙ୍କ ଭାଇ ସନ୍ତୋଷ ସିଂ ସେମାନଙ୍କ ବିର୍ଦ୍ଧରେ ଅଭିଯୋଗ କରିଥିଲେ

କିନ୍ତୁ ପରେ ଏସ୍ଆଇଟି ଦ୍ୱାରା ଏହାର ତଦନ୍ତ କରାଯାଇଥିଲା

କଂଗ୍ରେସ ନେତା ସଜନ କୁମାର ଜଡ଼ିତ ଥିବା ଅନ୍ୟ ମାମଲାଗୁଡ଼ିକରେ ତଦନ୍ତ ପଡ଼ିରହିଛି

ବିହାର ସରେଣ୍ଡର୍ ବିହାରର ପୂର୍ବତନ ସାମାଜିକ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ଆଜି ବେଗୁସରାଇ ଜିଲ୍ଲାର ମଂଝୁଆଲ୍ କୋର୍ଟରେ ଆତ୍କସମର୍ପଣ କରିଛନ୍ତି

ମଞ୍ଜୁ ବର୍ମାଙ୍କୁ ଗିରଫ ନ କରିବାରୁ ସୁପ୍ରିମ୍କୋର୍ଟ ବିହାର ପୁଲିସ୍ର ଭର୍ସନା କରିଥିଲେ

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ତାଙ୍କ ଭିଏତ୍ନାମ ଗସ୍ତର ତୃତୀୟ ତଥା ଚ୍ଚଡ଼ାନ୍ତ ଦିନରେ ଆଜି ସକାଳେ ଭିଏତ୍ନାମ ନ୍ୟାସନାଲ୍ ଆସେମ୍କିରେ ଉଦ୍ବୋଧନ ଦେଇଥିଲେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ମୋଟାମୋଟି ଦ୍ୱିପକ୍ଷୀୟ ପ୍ରସଙ୍ଗ ଓ ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି ଆଦି ବିଷୟ ଉପରେ ଆଲୋଚନା ହୋଇଛି ନ୍ୟାସନାଲ୍ ଆସେମ୍ବିରେ ଉଦ୍ବୋଧନ ଦେବା ସମୟରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଗତ କିଛି ବର୍ଷ ଭିତରେ ଭାରତ ବିକାଶର ଏକ ନୂଆ ବାତାବରଣ ସ୍ଚଷ୍ଟି କରିଛି

ସେସା ଫୁଟ୍ବଲ୍ ଏକାଡେମୀଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ସେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି

ସେହି ଅର୍ଥ ରାଜ୍ୟର ବିଦ୍ୟତ୍ ବ୍ୟବସ୍ଥାରେ ଉନ୍ନତି ଆଶିବା ପାଇଁ ଖର୍ଚ୍ଚ କରାଯିବ ଅର୍ଥନୈତିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି

ନାଇଡୁ ମିଲଦ ଉନ୍ନବୀ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମିଲଦ୍ ଉନ୍ ନବୀର ଅବ୍ୟବହିତ ପୂର୍ବର୍ ଲୋକମାନଙ୍କ ଅଭିନନ୍ଦନ ଜଣାଇଛନ୍ତି ତାଙ୍କର ବାର୍ତ୍ତାରେ ଶ୍ରୀ ନାଇଡ଼ କହିଛନ୍ତି ପୟଗମ୍ଭର ମହମ୍ମଦ ମାନବିକତା ସତ୍ୟ ଦୟା ଓ ସାର୍ବଜନୀନ ଭ୍ରାତୃତ୍ୱ ଭାବର ପଥ ପ୍ରଦର୍ଶନ କରିଛନ୍ତି ପୟଗମ୍ଭର ମହମ୍ମଦଙ୍କ ବାଣୀ ଶାନ୍ତି ଓ ସଦ୍ଭାବନାର ପଥ ଅନ୍ତସରଣ କରିବାରେ ସଲୋକମାନଙ୍କ ସର୍ବଦା ଅନୁପ୍ରାଣିତ କରିବ ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ମରେ ଉଦ୍ବୋଧନ ଦେବେ